ପିଏମ୍ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ମଧ୍ୟରେ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦ୍ୱିପକ୍ଷୀୟ ଶିଖର ବୈଠକ ଅନୁଷ୍ଠିତ ହୋଇଛି ପ୍ରଧାନମନ୍ତ୍ରୀଙ୍କର ଶ୍ରୀଲଙ୍କା ସହ ଏହା ପ୍ରଥମ ଅନ୍ଲାଇନ୍ ଶିଖର ବୈଠକ ହୋଇଥିବା ବେଳେ ଶ୍ରୀ ରାଜପକ୍ଷେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ କୌଣସି ବିଦେଶୀ ରାଷ୍ଟ୍ର ସହ ଏହା ତାଙ୍କର ପ୍ରଥମ ଅନ୍ଲାଇନ ଶିଖର ବୈଠକ ଆମ ସମ୍ଭାଦଦାତା ଜଣାଇଛନ୍ତି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କ ସର୍ବଦା ଭଲ ରହିଛି ଦୁଇ ଦେଶ ମଧ୍ୟରେ ନିୟମିତ ବ୍ୟବଧାନରେ କଥାବାର୍ତ୍ତା ଓ ବୈଠକମାନ ଅନୁଷ୍ଠିତ ହେଉଛି ପାରସ୍କରିକ ସହଯୋଗ ବିଭିନ୍ନ କ୍ଷେତ୍ରରେ ସଫପର୍କ ବୃଦ୍ଧି ବାଶିଜ୍ୟ ନିରାପତ୍ତା ପ୍ରତିରକ୍ଷା ସଂସ୍କୃତି ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସର୍ବଦା ଆଲୋଚନା ଓ କଥାବାର୍ତ୍ତା ଜାରି ରହିଛି କୋବିଡ୍ ନାଇଷ୍ଟିନ୍ ପାଇଁ ଦୁଇଦେଶ ମଧ୍ୟରେ ଅନ୍ଲାଇନ ମାଧ୍ୟମରେ ଏହି ଶିଖର ବୈଠକର ଆୟୋଜନ କରାଯାଇଥିଲା ଭାରତ ଓ ଶ୍ରୀଲଙ୍କା କେବଳ ପରସ୍କରର ପଡ଼ୋଶୀ ଦେଶ ନୁହନ୍ତି ଉଭୟ ଦେଶ ମଧ୍ୟରେ ପୁରାତନ ସମୟରୁ ଘନିଷ୍ଠ ସଂପର୍କ ରହିଆସିଛି ଭାରତର ପଡ଼ୋଶୀ ଦେଶ ପ୍ରଥମ ଓ ସାଗର ନୀତିରେ ଶ୍ରୀଲଙ୍କାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ଏହି ଶିଖର ବୈଠକ ଉଭୟ ନେତାଙ୍କୁ ସେମାନଙ୍କ ମଧ୍ୟରେ ସଂପର୍କର ସମୀକ୍ଷା କରିବାକୁ ସୁଯୋଗ ପ୍ରଦାନ କରିଛି ଆକି ଅନୁଷ୍ଠିତ ହୋଇଥିବା ଏହି ଶିଖର ବୈଠକ ଉଭୟ ଦେଶର ପାରସ୍କରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରଗୁଡ଼ିକରେ ସଫପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ବିଶ୍ୱାସ କରାଯାଉଛି

ଚଳିତବର୍ଷର ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେଉଛି ପ୍ରଧାନମନ୍ତ୍ରୀଙ୍କ ଭାଷଣର ଭିଡ଼ିଓ ରେକର୍ଡିଂ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ପ୍ରସାରଣ କରି ଶୁଣାଯିବ ଅଧିବେଶନ ସମୟରେ ଭାରତର ଅଗ୍ରାଧିକାର ପ୍ରସଙ୍ଗଗୁଡ଼ିକ ମଧ୍ୟରେ ସନ୍ତାସବାଦର ଦମନ ପାଇଁ ଆନ୍ତର୍ଜାତିକ ପଦକ୍ଷେପକୁ ସୁଦୃଢ଼ କରିବା ଅନ୍ତର୍ଭୁକ୍ତ ଜାତିସଂଘ କଟକଣା କମିଟିରେ ଯେଉଁ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକୁ ସନ୍ତାସବାଦୀ ତାଲିକାରେ ଲିପିବଦ୍ଧ କରାଯାଉଛି କିମ୍ବା ହଟାଯାଉଛି ସେହି ପ୍ରକ୍ରିୟାରେ ସ୍ୱଚ୍ଛତା ଅଣାଯିବାକୁ ଭାରତ ଯୁକ୍ତି ବାଢ଼ିବ ଭାରତ ଅଧିକ ସଂଖ୍ୟାରେ ଯବାନଙ୍କୁ କାତିସଂଘ ଶାନ୍ତିରକ୍ଷୀ ବାହିନୀକୁ ପଠାଉଥିବାରୁ କାତିସଂଘ ଶାନ୍ତିରକ୍ଷା ମିଶନରେ ବିଭିନ୍ନ ବିଷୟ ଚୂଡ଼ାନ୍ତ କରାଯିବା ସମୟରେ ଭାରତକୁ ସାମିଲ କରାଯିବାକୁ ସେ ଦାବି ଉପସ୍ଥାପନ କରିବେ ଭାରତର ଅନ୍ୟ ଏକ ଅଗ୍ରାଧିକାର ବିଷୟ ମଧ୍ୟରେ ସ୍ଥାୟୀ ବିକାଶ ଓ ଜଳବାୟୁ ପରିବର୍ତ୍ତନ ରହିଛି ଭାରତ ଆସନ୍ତାବର୍ଷ କାନୁଆରୀ ପହିଲାରୁ ଦୁଇବର୍ଷ ପାଇଁ ଜାତିସଂଘ ନିରାପତ୍ତା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ରହିବ ଭାରତର ଅନ୍ୟାନ୍ୟ ଅଗ୍ରାଧିକାର ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପାଇଁ ସାମୂହିକ ଓ ଦାୟିତ୍ୱଶୀଳ ସମାଧାନ ଆନ୍ତର୍ଜାତିକ ସନ୍ତାସବାଦର ମୁକାବିଲା ପାଇଁ ଫଳପ୍ରଦ ପଦକ୍ଷେପ ସମସ୍ତଙ୍କ ପାଇଁ ବୈଷୟିକ ଜ୍ଞାନର ସୁବିଧା ଓ ଶାନ୍ତିରକ୍ଷା ମିଶନକୁ ଅଧିକ ସ୍ୱଚ୍ଛ କରିବା ପ୍ରଭୃତି ଅନ୍ତର୍ଭୁକ୍ତ

ମନ୍ତ୍ରଣାଳୟ କହିଛି କୋବିଡ୍ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମି ହେବ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

ତାଙ୍କର ସୁପୁତ୍ର ଏସ୍ପିବି ତରଣ ତାଙ୍କର ଶେଷକୃତ୍ୟ ସଂପନ୍ନ କରିଛନ୍ତି ଏହି ମହାନ କଣ୍ଠଶିଳ୍ପୀଙ୍କର ଲକ୍ଷଲକ୍ଷ ଶ୍ରୋତା ତାଙ୍କୁ ଅଶ୍ରଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଗତକାଲି ତାଙ୍କ ମରଶରୀରକୁ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା ବହୁ ରାଜନୈତିକ ନେତା ଓ ଚଳଚ୍ଚିତ୍ର ଜଗତର ତାରକାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ତାଙ୍କର ଶେଷଦର୍ଶନ ଲାଗି ଲୋକମାନଙ୍କର ପ୍ରବଳ ଭିଡ଼ ଲାଗିଥିଲା ଓ ପୋଲିସକୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କଷ୍ଟକର ହୋଇଥିଲା ତାଙ୍କର ମରଶରୀରକୁ ଶେଷକୂତ୍ୟ ସଂପନ୍ନ ପାଇଁ ନିଆଯାଉଥିବା ବେଳେ ରାସ୍ତାର ଦୁଇକଡ଼ରେ ତାଙ୍କର ପ୍ରଶଂସକମାନେ ଛିଡ଼ା ହୋଇ ତାଙ୍କ ପ୍ରତି ଶେଷ ସମ୍ମାନ ଜଣାଇଥିଲେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବା ସ୍ଥଳୀରେ ମଧ୍ୟ ଭିଡ଼କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା

ସେ ଜଣେ ଅତି ମଧୁର କଣ୍ଠଶିଳ୍ପୀ ଥିଲେ

ଦୁଇଦେଶର ନୌବାହିନୀ ଏହି ସମରାଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି ସିଏସ୍ଆଇଆର୍ର ଗବେଷଣାଗାରଗୁଡ଼ିକ ବିଞ୍ଜାନ ଗବେଷଣା କ୍ଷେତ୍ରରେ ସର୍ବଦା ଅଗ୍ରଣୀ ଭୂମିକା ନିଭାଇ ଆସୁଛି ଓ ଦେଶର ପ୍ରତିଭାଶାଳୀ ବୈଜ୍ଞାନିକମାନଙ୍କର ପ୍ରତିଭାର ବିକାଶରେ ଏଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ କହିଛନ୍ତି ବିଭିନ୍ନ ବୈଷୟିକ ଜ୍ଞାନର ବିକାଶରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବାରେ ସିଏସ୍ଆଇଆର୍ର ଗବେଷଣାଗାରଗୁଡ଼ିକର ଭୂମିକା ବେଶ୍ ମହତ୍ତ୍ୱପୂର୍ଣ୍ଣ ପିଏମ୍ ସିଏସ୍ଆଇଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ସିଏସ୍ଆଇଆର୍ ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ ଅବସରରେ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଭାରତରେ ବିଜ୍ଞାନ ଗବେଷଣା ଓ ନବୀକରଣ କ୍ଷେତ୍ରରେ ସିଏସ୍ଆଇଆର୍ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଓ ବାଲ୍ୟବିବାହ ଏବଂ ବିଧବାମାନଙ୍କ ପୁନର୍ବିବାହ ପାଇଁ ତାଙ୍କର ସଂଗ୍ରାମ ଲାଗି ସେ ସମସ୍ତଙ୍କ ପାଖରେ ଲୋକପ୍ରିୟ ହୋଇପାରିଥିଲେ ମୋଦୀ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଜନ୍ମଦିବସ ଅବସରରେ ଆଜି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ମୋଦୀ ତାଙ୍କର ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଡକ୍କର ମନମୋହନ ସିଂ ସୁସ୍ଥ ରୁହନ୍ତୁ ଓ ଦୀର୍ଘଜୀବୀ ହୁଅନ୍ତୁ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି